ବିଶ୍ୱ ବ୍ୟାବସାୟିକ ଶିଖର ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଭାରତରେ ଅଗଣିତ ଷ୍ଟାର୍ଟ୍ ଅପ୍ କମ୍ପାନୀ ପ୍ରତିଷ୍ଠା ହେଉ ଓ ପୁନର୍ବ୍ୟହାରକ୍ଷମ ଶକ୍ତି କ୍ଷେତ୍ରରେ ଏହା ନେତୃତ୍ୱ ନେଉ ତାହା ସେ ଚାହାନ୍ତି

ନବଭାରତର ତାଙ୍କ ଦୂରଦୂଷ୍ଟି ମଧ୍ୟରେ ଭବିଷ୍ୟତର ସମସ୍ତ ଚ୍ୟାଲେଞ୍ଜ ଓ ଅତୀତର ସମସ୍ତ ସମସ୍ୟାଗୁଡ଼ିକର ସମାଧାନ ଅନ୍ତର୍ଭୁକ୍ତ ଶ୍ରୀ ମୋଦି କହିଛନ୍ତି ଆର୍ଥକ ଅବସ୍ଥା ଜାତି ଧର୍ମ ଭାଷା ଓ ବର୍ଷ ନିର୍ବିଶେଷରେ ସମାଜର ସବୁ ବର୍ଗର ଲୋକମାନଙ୍କପାଇଁ ତାଙ୍କ ସରକାର କାର୍ଯ୍ୟ କର୍ରଛି ସେ କହିଛନ୍ତି ତାଙ୍କ ସରକାର କ୍ଷମତାକୁ ଆସିବାବେଳେ ନୀତି ନିର୍ଦ୍ଧାରଣରେ ଅଚଳାବସ୍ଥା ଆସିଯାଇଥିଲା ମୁଦ୍ରାସ୍କୀତି ଅହେତୁକ ଭାବେ ବୃଦ୍ଧି ପାଇଥିଲା ଓ ଦେଶର ବୈଦେଶିକ ବିନିମୟ ମୁଦ୍ରା ସଞ୍ଚୟ ପରିମାଣ ବହୁତ କମ୍ ଥିଲା

ସେ କହିଛନ୍ତି ଜିଏସ୍ଟି ଭଳି ଦୂଢ଼ ପଦକ୍ଷେପ କିଡିପି ଅଭିବୃଦ୍ଧିପାଇଁ ଭିଭିମି ଯୋଗାଇଛି

ସମସ୍ତ କାର୍ଯ୍ୟରେ ଅହେତୁକ ବିଳମ୍ବ ଘଟୁଥିଲା କିନ୍ତୁ ବର୍ତ୍ତମାନ ସେଥିରେ ପରିବର୍ତ୍ତନ ଘଟି ବିକାଶ ଓ ସଫଳତା ମଧ୍ୟରେ ପ୍ରତିଯୋଗିତା ଚାଲିଛି ଶ୍ରୀ ମୋଦି କହିଛନ୍ତି ଆଜି ଯେତେବେଳେ ଭାରତ ଚନ୍ଦ୍ରକୁ ଜଣେ ମାନବ ପଠାଇବାକୁ ପ୍ରସ୍ତୁତି ଚଳାଇଛି ପ୍ରତ୍ୟେକ ଭାରତୀୟଙ୍କର ନିଜର ଘର ରହିବାକୁ ମଧ୍ୟ ନିଶ୍ଚିତ କରାଯାଇଛି

ଶ୍ରୀ ମୋଦି କହିଛନ୍ତି ଭାରତ ଏହାର ହାଇସ୍ପିଡ୍ ଟ୍ରେନ୍ ନିର୍ମାଣ କରିଥିବାବେଳେ ଏହା ସମସ୍ତ ମାନବବିହୀନ ରେଳ ଫାଟକ ହଟେଇ ଦେଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଆଗକୁ ଭାରତ ବିଦ୍ୟୁତ୍ ରପ୍ତାନୀ କରିବ ଓ ଏଥିସହିତ ଦେଶର କୋଟି କୋଟି ଘରକୁ ବିଜ୍ଜୁଳି ଯୋଗାଣ ହୋଇଛି ମ୍ମଳସ୍ତରରେ ପରିବର୍ତ୍ତନ ପାଇଁ ସେ ଦେଶର ଲୋକମାନଙ୍କୁ ଏହାର ଶ୍ରେୟ ଦେଇଛନ୍ତି ଲୋକମାନଙ୍କ ଯୋଗୁଁ ଅସ୍ୟବକୁ ସ୍ୟବ କରାଯାଇପାରିଛି ପିଏମ୍ ଟୋଙ୍କ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନର ଟୋଙ୍କ୍ଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ ଏଥିପାଇଁ ଟୋଙ୍କ୍ରେ ନିରାପତ୍ତା ବ୍ୟବସ୍ଥାକୁ ସୁଦୂଢ଼ କରାଯାଇଛି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତର ପ୍ରସ୍ତୁତି ସମୀକ୍ଷା କରିବାପାଇଁ ରାଜ୍ୟ ପୁଲିସ୍ ଓ ପ୍ରଶାସନର ବରିଷ୍ଣ ଅଧିକାରୀମାନେ ଗତକାଲି ଏକ ବୈଠକରେ ଏକତ୍ର ହୋଇଥିଲେ ପିଏମ୍ କୁମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସମଗ୍ର ବିଶ୍ୱ ଶାନ୍ତି ଚାହୁଁଥିବା ଦୂଷ୍ଟିର୍ ଭାରତ ପର୍ଯ୍ୟଟନ କ୍ଷେତ୍ରରେ ଏକ ବଡ଼ କେନ୍ଦ୍ରରେ ପରିଣତ ହେବାରେ ଲାଗିଛି

କ୍ୟୁ ସଂସ୍କୃତି ଓ ଆଧ୍ୟାତ୍ଲିକତାର କେନ୍ଦ୍ରସ୍ଥଳୀ ଏବଂ କ୍ୟୁମେଳାଠାରେ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ଆକର୍ଷଣର ମୁଖ୍ୟ ବିନ୍ଦୁ ହୋଇଥିବାର ଶ୍ରୀ ମୋଦି ନୂଆଦିଲ୍ଲୀରେ ପ୍ରତିନିଧିମାନଙ୍କୁ କହିଥିଲେ ଆଗାମୀ ଲୋକସଭା ନିର୍ବାଚନ ବିଷୟ ଉଲ୍ଲ୍ଫେଖ କରି ଶ୍ରୀ ମୋଦି ବହୁସଂଖ୍ୟାରେ ଆସି ମତଦାନ କରିବାକୁ ଲୋକମାନଙ୍କୁ କହିଛନ୍ତି ସମଗ୍ର ବିଶ୍ୱରେ ଭାରତର ନିର୍ବାଚନ ପ୍ରକ୍ରିୟା ଅନନ୍ୟ ସାଧାରଣ ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସମଗ୍ର ବିଶ୍ୱରୁ ଲୋକମାନେ ଆସି ଭାରତର ନିର୍ବାଚନ ପ୍ରକ୍ରିୟା ଯେପରି ଦେଖିପାରିବେ ସେଥିପାଇଁ ନିର୍ବାଚନ କମିଶନ୍ ପଦକ୍ଷେପ ନେବା ଉଚିତ ଏମ୍ଏଚ୍ଏ କାଶ୍ମୀର ବିଭିନ୍ନ ରାଜ୍ୟରେ ରହୁଥିବା କାଶ୍ମୀରୀ ଲୋକଙ୍କୁ ଆବଶ୍ୟକ ନିରାପତ୍ତା ଯୋଗାଇ ଦେବାକୁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଏହି ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ପରାମର୍ଶ ଦିଆଯାଇଛି ବିଭିନ୍ନ ରାଜ୍ୟରେ ଥିବା କାଶ୍ମୀରୀ ଲୋକଙ୍କ ଉପରେ ଆକ୍ରମଣ ଧମକ ଓ ହଇରାଣ ହରକତ କରିବା ଘଟଣା ଯେପରି ନ ଘଟେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି

ଜେଟ୍ଲୀ ପାକିସ୍ତାନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି ପୁଲ୍ୱାମା ସନ୍ତାସବାଦୀ ଆକ୍ରମଣ ପାଇଁ ଦାୟୀ ପାକିସ୍ତାନ ବିରୁଦ୍ଧରେ ନିର୍ଣ୍ଣାୟକ ଯୁଦ୍ଧ ଜିତିବା ପାଇଁ ଭାରତ କ୍ରଟନୈତିକ ପଦକ୍ଷେପ ସମେତ ସମସ୍ତ ପ୍ରକାର ବିକ୍ସର ବ୍ୟବହାର କରିବ ପାକିସ୍ତାନକୁ ଏକ ନୀତିହୀନ ଦେଶ ବୋଲି ବର୍ଷନା କରି ସେ କହିଛନ୍ତି ଯେଉଁମାନେ ଆକ୍ରମଣ ପାଇଁ ଦାୟୀ ସେମାନେ ଆକ୍ରମଣ କରିଥିବାର ସ୍ୱୀକାର କରିଥିବା ସତ୍ତ୍ୱେ ପାକିସ୍ତାନ ସେମାନଙ୍କ ବିରୁଦ୍ଧରେ ପଦକ୍ଷେପ ନେଉ ନାହିଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ଭାଷଣର ଉଲ୍ଲେଖ କରି ଶ୍ରୀ ଜେଟ୍ଲୀ କହିଛନ୍ତି ପାକିସ୍ତାନରେ ଥିବା ଜଣେ ବ୍ୟକ୍ତି ଆକ୍ରମଣ ପାଇଁ ନିଜକୁ ଦାୟୀ କରି ବିବୃତ୍ତି ଦେଉଥିବାବେଳେ ସେ ଆଉ କ'ଣ ଅଧିକ ପ୍ରମାଣ ଚାହୁଁଛନ୍ତି ନୂଆଦିଲ୍ଲୀରେ ବିଶ୍ୱ ବ୍ୟାବସାୟିକ ଶିଖର ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଜେଟ୍ଲୀ କହିଛନ୍ତି ଆଜି ଭାରତର ପ୍ରତ୍ୟେକ ଲୋକଙ୍କ ମନରେ ଏହାକୁ ନେଇ ଭୀଷଣ ରାଗ ସୃଷ୍ଟି ହୋଇଛି ଗଭ୍ଟ୍ ଟ୍ରାଇବାଲ୍ ରାଇଟ୍ସ୍ କେନ୍ଦ୍ର ସରକାର କହିଛନ୍ତି ଜଙ୍ଗଲରେ ବସବାସ କରୁଥିବା ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସୀଙ୍କ ଅଧିକାର ଓ ସ୍ୱାର୍ଥର ସୁରକ୍ଷାପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ସରକାର ଏହା କହିଛନ୍ତି ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଜଙ୍ଗଲ ଅଧିକାର ଆଇନର ବିଭିନ୍ନ ଧାରାକୁ କାର୍ଯ୍ୟକାରୀ କରିବାକୁ ବିଭିନ୍ନ ସମୟରେ ନିୟମିତ ଭାବେ ରାଜ୍ୟ ସରକାରଙ୍କୁ ସ୍ୱଚିତ କରାଯାଉଛି ଜଙ୍ଗଲାଞ୍ଚଳରୁ ଆଦିବାସୀ ଓ ଅନ୍ୟ ପାରମ୍ପରିକ ବର୍ଗର ଲୋକମାନଙ୍କୁ ବିତାଡ଼ିତ କରାଯାଉଥିବାରୁ ଏହା ବିରୋଧରେ ସୁପ୍ରିମ୍କୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା

ଆୟୁଷ୍ମାନ ଭାରତ ଆୟୁଷ୍ମାନ ଭାରତ ଯୋଜନାକୁ ପଣ୍ଟିମବଙ୍ଗରେ ଲାଗୁ କରା ନ ଯିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପଭି ପରିପ୍ରେକ୍ଷୀରେ ଏହି ଯୋଜନା ଅଧୀନରେ ପ୍ରଦତ୍ତ ଅର୍ଥକୁ ଫେରାଇ ଦେବାପାଇଁ କେନ୍ଦ୍ର ପଣ୍ଟିମବଙ୍ଗକୁ କହିଛି

ତାଙ୍କର ପତ୍ନୀ ପ୍ରତିଭା ଓ ଅନ୍ୟମାନଙ୍କ ବିରୁଦ୍ଧରେ ମଧ୍ୟ ଅଭିଯୋଗ ପତ୍ର ଦାଏର ହୋଇଛି କୋର୍ଟରେ ଉପସ୍ଥିତ ଥିବା ଶ୍ରୀ ସିଂଙ୍କ ସମ୍ମୁଖରେ ସ୍ୱତନ୍ତ୍ର ସିବିଆଇ ଜଜ୍ ଅରୁଣ ଭରଦ୍ୱାଜ ଅଭିଯୋଗ ପତ୍ର ପାଠ କରିଥିଲେ

ଗୋଲାଘାଟ ଡେପୁଟି କମିଶନର୍ କହିଛନ୍ତି କିଛି ଲୋକ ଏବେ ଚିକିହାଧୀନ ଥିବାବେଳେ ଅନ୍ୟ କିଛି ଲୋକଙ୍କୁ ଚିକିହାପାଇଁ ଭର୍ତ୍ତି କରାଯାଇଛି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ଗୌହାଟୀରେ ଡିକିପି ଏବଂ ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଣ ଅଧିକାରୀମାନଙ୍କର ଏକ ଜରୁରୀକାଳୀନ ବୈଠକ ଡକାଇଛନ୍ତି ଏବଂ ଦୋଷୀ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୂଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣପାଇଁ ନିର୍ଦ୍ଦେଶ ଦେଇଛନ୍ତି

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଜୋର୍ହାଟ୍ ମେଡିକାଲ୍ କଲେଜ୍ ଏବଂ ହସ୍ୱିଟାଲ୍ରେ ଲୋକମାନଙ୍କୁ ଭେଟିଛନ୍ତି ଗୋଲାଘାଟ୍ଠାରେ ଏକ ଡାକ୍ତରୀଦଳକୁ ମୁତୟନ କରାଯାଇଛି ପୁଲିସ୍ ଏବଂ ଅବକାରୀ ବିଭାଗ ପକ୍ଷରୁ ବିଷାକ୍ତ ମଦ୍ୟ କାରବାର ସ୍ଥାନରେ ଚଢ଼ଉ କରାଯାଉଛି

ପାକ୍ ଜେଇଏମ୍ ପାକିସ୍ତାନ ସରକାର ବାହାୱଲ୍ପୁରରେ ଥିବା ସନ୍ତାସବାଦୀ ସଙ୍ଗଠନ ଜେସେ ମହଞ୍ଜଦର ମୁଖ୍ୟ କାର୍ଯ୍ୟାଳୟଗୁଡ଼ିକର ପ୍ରଶାସନିକ ନିୟନ୍ତ୍ରଣ ହାତକୁ ନେଇଛନ୍ତି ଜମ୍ମୁ ଓ କାଶ୍ମୀରର ପୁଲ୍ୱାମା ସନ୍ତାସବାଦୀ ଆକ୍ରମଣପାଇଁ ଜେସେ ମହମ୍ମଦ ନିଜକୁ ଦାୟୀ କରିଥିଲା

ପାକିସ୍ତାନ ସ୍ଟଚନା ମନ୍ତ୍ରୀ ଫୱାଦ୍ ଚୌଧୁରୀ କହିଛନ୍ତି ବାହାୱାଲ୍ପୁରରେ ଜୈସେ ମହମ୍ମଦ କାର୍ଯ୍ୟାଳୟର ନିୟନ୍ତ୍ରଣକୁ ସରକାର ହାତକୁ ନେଇଛନ୍ତି ଏବଂ ତା'ର ଗତିବିଧି ଉପରେ ନଜର ରଖିବାପାଇଁ ଜଣେ ପ୍ରଶାସକଙ୍କୁ ନିଯୁକ୍ତ କରାଯାଇଛି